ଟିକସଦାତାଙ୍କ ଯୋଗୁଁ ଦେଶ ଆଗକୁ ଅଗ୍ରସର ହେଉଛି

ଗୋଷୀଗତ ଭାବେ ଧାର୍ମିକ ସମାବେଶ ନେଇ କଟକଣା ଲାଗୁ ହୋଇଥିବାରୁ ଗଣେଶ ପୂଜା ପାଇଁ ଅନୁମତି ଦିଆଯିବ ନାହିଁ

ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଓପିଡ଼ି ବନ୍ଧ ରହିଥିଲା